ମହିଳାମାନଙ୍କ ପ୍ରତି ବୂଦ୍ଧି ପାଉଥିବା ଅପରାଧ ଓ ସଙ୍ଗଠିତ ହତ୍ୟା ଘଟଣା ଆଦି ପ୍ରସଙ୍ଗରେ ସେ କହିଛନ୍ତି ଏ ନେଇ ଦଳର ସ୍ୱଷ୍ ନୀତି ରହିଛି

ଏହି ସମାରୋହରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଆଇନମନ୍ତୀ ପ୍ରତାପ ଜେନା ଅର୍ଥମନ୍ତୀ ଶଶୀଭ୍ଷଣ ବେହେରାଙ୍କ ସମେତ ମନ୍ତିମଶ୍ଳର ଅନ୍ୟାନ୍ୟ ସଦସ୍ୟ ବିଧାୟକ ହାଇକୋର୍ଟର ସମସ୍ତ ବିଚାରପତି ଏବଂ ହାଇକୋର୍ଟ ବାର ଆସୋସିଏସନର କର୍ମକର୍ତ୍ତା ଓ ଆଇନ ଯୋଗଦେଇଥିଲେ

ବାଇକ୍ରେ ବସିଥିବା ବାପା ଓ ନାବାଳିକା କନ୍ୟା ଗ୍ରର୍ତର ଭାବେ ଆହତ ହୋଇ ବାରିପଦା ମେଡିକାଲରେ ଚିକିିିତ ହେଉଛନ୍ତି